ରାକ୍ୟର ସବୁ ସରକାରୀ ଓ ସରକାର ଅନୁଦାନପ୍ରାପ୍ତ ପ୍ରାଥମିକ ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟର ରକ୍ଷଶାବେକ୍ଷଣ ଓ ଉନ୍ନତିକରଣ ଦାୟିତ୍ୱ ଏଶିକି ଗ୍ରାମପଞାୟତ ଓ ପଞାୟତ ସମିତି ବୁଝିବ

ମାଓବାଦୀମାନଙ୍କ ପାଇଁ ଗୁପ୍ତରେ ବିସ୍କୋରକ ସାମଗ୍ରୀ ମାଓ ପ୍ରଚାର ପତ୍ରିକା ଓ ଖାଦ୍ୟ ସାମଗ୍ରୀ ନେଇ ଯାଉଥିବା ଘନ ମାଝି ନାମକ ଜଣେ ମାଓବାଦୀ ମିଲିସିଆକୁ ପୁଲିସ୍ ଗିରଫ କରିଛି

ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟବିଚାରପତି କୁମାରୀ ସଞ୍ଞୁ ପଶ୍ତା ଏହାକୁ ଉଦ୍ଘାଟନ କରିଛନ୍ତି ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଦୌରାଜକ୍ ଶ୍ରୀମତୀ ନମିତା ଦାସ ଅଧ୍ଧକ୍ଷ ଭାବେ କାର୍ଯ୍ୟଭାର ଗ୍ରହଶ କରିଛନ୍ତି

ଚଳିତବର୍ଷ ସେ ପଦ୍ମଶ୍ରୀ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି

ଜିଲ୍ଲାପାଳ ଜ୍ୟୋତିରଞ୍ଞନ ପ୍ରଧାନ ଏହି ମେଳାକୁ ଉଦଘାଟନ କରିଛନ୍ତି ଭାରତ ସରକାରଙ୍କ ହସ୍ତଶିଳ ମନ୍ତଶାଳୟର ଆର୍ଥିକ ସହଯୋଗରେ ବେସରକାରୀ ଅନୁଷାନ ଡ଼ୋଭ ପକ୍ଷରୁ ଆୟୋଜିତ ଏହି ମେଳାରେ ଦେଶର ବିଭିନ୍ନ ଅଂଚଳରୁ ଶହେରୁ ଅଧିକ ହସ୍ତଶିଚ୍ଚୀ ଯୋଗ ଦେଇଛନ୍ତି